ସିଲେରୁ ଓ ସାବେରୀ ନଦୀଜଳ ନିଷ୍କାସନ ହେବା ଫଳରେ ବନ୍ୟା ପ୍ଲୁବିତ ଅଞ୍ଞଳଗୁଡ଼ିକରେ ବନ୍ୟାଜଳ ହ୍ରାସ ପାଇଛି

ଅନ୍ୟପକ୍ଷରେ ତାଳଚେର ଓ କଶିହାଁସ୍ଥିତ ତାପକ ବିଦ୍ୟୁତ୍ ଶକ୍ତି କେନ୍ଦରେ କୋଇଲା ଅଭାବ ଯୋଗୁଁ ଗତ ଦୂଇସପ୍ତାହ ଧରି ବିଦ୍ୟତ୍ ଉପାଦନ ବାଧାପ୍ରାପ୍ତ ହୋଇଛି

ମନ୍ତୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଭୟ ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ମନ୍ତୀ ଅରୁଶ ସାହୁଙ୍କୁ କୌଣସି ଜିଲ୍ଲାର ଦାୟିତ୍ୱ ଦିଆଯାଇ ନାହିଁ

ଏହି ସମୟରେ ଶ୍ରୀକ୍ଷେତ୍ରରେ ଥିବା ବିଭିନୁ ମଠରେ ପ୍ରଜାପାଉଥିବା ଠାକୁରମାନଙ୍କର ସ୍ୱତନ୍ତ ବେଶ ଓ ଝୁଲଣ ନୀତି ଅନୁଷ୍ଟିତ ହେବ ସ୍ବଆର ନିର୍ବାଚନ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୋର୍ଡ ଗଠନ ପାଇଁ ଆକି ମତଦାନ ଚାଲିଛି

ଗାନ୍ଧୀଙ୍କ ଡ଼ାକରାରେ ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ

ବୋହୂ ଶାଶୂଙ୍କ ମଧ୍ୟରେ ଗାଁ ଦାଣ୍ଡରେ ଗାଳିଗୁଲଜ ସାଙ୍ଗକୁ ବୋହୁ ଶାଶୃକୁ ଘୋଷାଡ଼ି ଘୋଷାଡ଼ି ନେଉଛି